ବନ୍ ପାଳନ ବେଳେ ସାରା ଦେଶରେ ଗାଡି ଚଳାଚଳ ରେଳଚଳାଚଳ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି

ଆସନ୍ତାକାଲି ଉକ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ମଧ୍ଧ କର୍ତ୍ତୂପକ୍ଷ ଘୁଞାଇ ଦେଇଥିବା ଜଣାପଡିଛି

ଅନୁରୂପ ଭାବେ ପାକିସ୍ତାନରେ ବାସ କରୁଥିବା ସଂଖ୍ୟାଲଘୁ ହିନ୍ନୁ ଓ ଶିଖ ମାନଙ୍କୁ ସମସ୍ତ ସୁରକ୍ଷା ଦିଆଯିବ ମାତ୍ରଏହି ଏଗ୍ରିମେଟକୁ ଭାରତ ପାଳନ କରିଥୁଲା ବେଳେ ପାକିସ୍ତାନ ଏହାକୁ ଉଲ୍ଲଙ୍ଫନ କରିଛି ବୋଲି ଡ଼ପାତ୍ର ଅଭିଯୋଗ କରିଛନ୍ତି

ଏହି ଆଇନ ମୋଟ ଉପରେ ମୁସଲମାନ ବିରୋଧି ନୁହେଁ ବୋଲି ସେ କହିଚ୍ଚନ୍ତି

ଏହା କେବଳ ଭାରତବର୍ଷରୁ ହି ଶିକ୍ଷା ମିଳିଥାଏ

ଦେଶର ହିତ ଦୂଷ୍ଟିରୁ ଜାତୀୟ ନାଗରିକ ପଞ୍ଚିକରଣକୁ ନେଇ ବିରୋଧୀଦଳର ଆଭିମୁଖ୍ୟରେ ପରିବର୍ଭନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି

ଓପିଏସ୍ଇର ଓ୍ୱେବ୍ସାଇଟ୍ ମାଧ୍ୟମରେ ପରୀକ୍ଷାର୍ଥୀ ଫଳାଫଳ ସଂପର୍କରେ ସଂପ୍ରର୍ଷ ତଥ୍ ପାଇପାରିବେ ବୋଲି କର୍ତ୍ତୁପକ୍ଷଙ୍କ ପକ୍ଷରୁ କୁହାଯାଇଛି